ଅର୍ଥନୈତିକ ଗଣନା ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଗତକାଲିଠାର୍ତ ଆର ହୋଇଛି

ଲଙ୍ଗୁଳିମଠ ପରେ ଏମଆର ମଠ ଭଙ୍ଙାଯିବ ବୋଲି ନିଷ୍ବଭି ହୋଇଛି

ସେହିଭଳି ପୁରୀରେ ଉଛେଦ ପ୍ରକ୍ରିୟାର ତଦାରଖ କରିବାକୁ ଆଡ୍ଭୋକେଟ ଜେନେରାଲ ଆମିକସ୍ କ୍ୟୁରୀ ରଞ୍ଚିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଆମନ୍ତଣ କରିଛନ୍ତି

ଏହା ପରେ ଉଭୟ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀ ଆସିବାକୁ ସମ୍ମତି ଦେଇଛନ୍ତି

ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘ୍ୱଚାପ ସୂଷି ହେବାର ସମ୍ଭାବନା ରହିଛି ଘ୍ରର୍ଷିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ଚାରିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ଥିବା ପାଶିପାଗ ବିଭାଗ ପକ୍ଷରୁ ଜଣାପଡିଛି

ସୂଚନାଯୋଗ୍ୟ ପ୍ରମୋଦ ଉଭୟ ଯୁଗ୍ଗ ଓ ସିଙାଲସ୍ ସ୍ପର୍ଣ୍ଣପଦକ ହାସଲ କରିଛନ୍ତି